ଆଜି ଖୋର୍ଷା ଓ ପୁରୀ ଜିଲ୍ଲାର କିଛି ସ୍ତାନରେ ବର୍ଷା ହେବ ଉତ୍ତର ଓଡ଼ିଶାର ଭଦ୍ରକ ବାଲେଶ୍ୱର ମୟରଭଞ୍ଞ ଯାଜପୁର କେନ୍ଦ୍ରାପଡ଼ା କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦୁଇ ଦିନ ପାଇଁ ରଥ ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି

ସକାଳୁ ଗୁଳୁଗୁଳି ଅନୁଭୂତ ହେଉଛି

ଜିଲ୍ଲାର ଧାମରା ଚାନ୍ଦବାଲି ଓ ବାସୁଦେବପୁର ସମୁଦ୍ର ଉପକୂଳ ଅଞଳରେ ଏନ୍ଡିଆର୍ଏଫ୍ ଏବଂ ଓଡ୍ରାଫ୍ ଟିମ୍କୁ ସୟାବ୍ୟ ବାତ୍ୟାର ମୁକାବିଲା ପାଇଁ ମୁତୟନ କରାଯାଇଛି

ଏଥିପାଇଁ ସମ୍ମକ୍ତ ଅଞ୍ଞଳର କର୍ମଚାରୀଙ୍କୁ ଛୁଟି ପ୍ରଦାନ କରାଯିବ ସେହିପରି କରୋନା ସଂକ୍ରମଣ ଯୋଗୁଁ ଅବରୋଧ ଅଞଳର କର୍ମଚାରୀ ବି ଅଫିସ୍ ଆସିପାରିବେ ନାହି